ସେ କହିଛନ୍ତି କମ୍ ସମୟରେ ଅଧିକ ମାଲ ପରିବହନ ପାଇଁ ବଡ ଜାହାଜ ନିର୍ମାଣ ଚାଲିଛି ବଡ ଜାହାଜକୁ ଆଣିବାକୁ ଭାରତରେ ବଡ ବନ୍ଦର ଓ ଡକ୍ ଦରକାର

ଏହା ଦ୍ୱାରା ବନ୍ଦରରେ ଶିକ୍ଷ ଓ ଅର୍ଥନୀତିକୁ ବୃକ୍ଷି କରିବା ସହ ଅଧିକ ରୋଜଗାର ସୃଷ୍ଟି ହେବ

ଆଜି ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ମନ୍ ହୋଇଛି